ଆଜିଠାରୁ ଚତୁର୍ଥପର୍ଯ୍ୟାୟ କୋଭିଡ କଟକଣା କୋହଳ ଲାଗୁ ହୋଇଛି

ପ୍ରଣବ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀର ଲୋଦିରୋଡ଼ସ୍ଥିତ ଶ୍ଳଶାନରେ ରାଷ୍ଟ୍ରୀୟ ସମ୍ମାନ ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ମନ୍ତିମଶ୍ଚଳର ସଦସ୍ୟବୃନ୍ଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ କ୍ୟାବିନେଟ୍ ସଚିବ ରାଜୀବ ଗୱା ସେନାବାହିନୀ ମୁଖ୍ୟ ଜେନେରାଲ ଏମ୍ ଏମ୍ ନରବଣେ ନୌବାହିନୀ ମୁଖ୍ୟ ଆଡମିରାଲ କରମବିର ସିଂହ ଓ ବିମାନବାହିନୀ ମୁଖ୍ୟ ମାର୍ଶାଲ ରାକେଶ କୁମାର ସିଂହ ଭଦୌରିଆ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ବିଜେପି ସଭାପତି ଜେପି ନଡ୍ଡା କଂଗ୍ରେସର ପୂର୍ବତନ ସଭାପତି ରାହ୍ରୁଳ ଗାନ୍ଧୀ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସିପିଆଇ ନେତା ଡି ରାଜା ଓ ବିଭିନ୍ନ ରାଜନୈତିକ ଦଳର ବହୁ ନେତା ସ୍ୱର୍ଗତ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହାପରେ ସର୍ବସାଧାରଣଙ୍କୁ ତାଙ୍କର ଶେଷ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହା ରଶକୌଶଳକୁ ତ୍ୱରାନ୍ୱିତ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଉଛି ମୃତ୍ୟୁହାର ହ୍ରାସ ପାଉଛି

ଏକ ଟ୍ପିଟ୍ ବାର୍ତ୍ତାରେ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତ ଗ୍ରହଣ କରିଥିବା ରଣକୌଶଳ ସଫଳ ହୋଇଛି

ସରକାର ଏ ସଂକ୍ରାନ୍ତରେ ନିୟମାବଳୀ କାରି କରିଛନ୍ତି

ଗତ ଶନିବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନୂଆ ନିର୍ଦ୍ଦେଶାବଳୀ କାରି କରିଥିଲା ଯାହା ଅନୁସାରେ କଣ୍ଟେନମେଣ୍ଟ କୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି

ତେବେ ସ୍କୁଲ ଓ କଲେଜଗୁଡ଼ିକ ପୂର୍ବଭଳି ବନ୍ଦ ରହିବ

ଏହି ସମୟରେ ଶାରିରୀକ ଦୂରତା ବଜାୟ ରଖିବା ଓ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବିମାନ ଚଳାଚଳ ବ୍ୟତୀତ ଆନ୍ତର୍ଜାତିକ ବିମାନ ଚଳାଚଳ ପୂର୍ବଭଳି ବନ୍ଦ ରହିବ ତେବେ ରାଜ୍ୟ ଭିତରେ ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଲୋକମାନଙ୍କର ଗମନାଗମନ ଓ ମାଲ ପରିବହନ ଉପରୁ କୌଣସି କଟକଣା ଲାଗୁ କରାଯାଇ ନାହିଁ ଏଭଳି ପରିବହନ କ୍ଷେତ୍ରରେ ଇ ପର୍ମିଟ୍ର ଆବଶ୍ୟକ ପଡିବ ନାହିଁ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ ବିନା କୌଣସି ପ୍ରକାରର ବନ୍ଦ କଟକଣା ଲାଗୁ ନକରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି

ଏଥିପାଇଁ ଅଭୃତ୍ପୂର୍ବ ପ୍ରସ୍ତୁତି କରାଯାଇଛି

ଓଡ଼ିଶା ମଧ୍ୟପ୍ରଦେଶ ରାଜସ୍ଥାନ ଓ ଛତିଶଗଡ ସରକାର ପରୀକ୍ଷାର୍ଥୀମାନଙ୍କ ଯାତାୟାତ ପାଇଁ ମାଗଣା ପରିବହନ ବ୍ୟବସ୍ଥା କରିଛନ୍ତି ଆଇଆଇଟି ଗୁଡ଼ିକର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ଏକ ପୋର୍ଟାଲ ଆରମ୍ଭ କରାଯାଇଛି ଯେଉଁଥିରେ ଅନଗ୍ରସର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ପରିବହନ ସୁବିଧା ଯୋଗାଇ ଦିଆଯାଉଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବାପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି ଜାତୀୟ ପରୀକ୍ଷା ସଂସ୍ଥା ମହାନିର୍ଦ୍ଦେଶକ ବିନିତ ଯୋଶୀ କହିଛନ୍ତି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଶାରିରୀକ ଦୂରତା ବଜାୟ ରଖିବା ଓ ଅନ୍ୟାନ୍ୟ ସୁରକ୍ଷା ଯୋଗାଇଦେବାକୁ ଏକ ବ୍ୟାପକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର ଗ୍ରହଣ କରାଯାଇଛି

ଅର୍ଥନୈତିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଡକ୍ଟର ସିଏସ୍ମହାପାତ୍ର ଓ ଜାପାନ ରାଷ୍ଟ୍ରଦୃତ ସୁଜ୍ଜୁକୀ ସତୋଶୀଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ନୋଟ୍ର ଆଦାନ ପ୍ରଦାନ ହୋଇଥିଲା ଏହି ନୋଟ୍ ଆଦାନ ପ୍ରଦାନ ଉପରେ ଡକ୍ଟର ମହାପାତ୍ର ଓ ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍କା ଜେଆଇସିଏ ମୁଖ୍ୟ ପ୍ରତିନିଧି କାତ୍ସ୍ୱଓ ମାତ୍ସ୍ୱମୋତୋଙ୍କ ମଧ୍ୟରେ ଏକ ଋଣ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା ଏକ ସରକାରୀ ଏଜେନ୍ସୀ ଯାହା ଜାପାନ ସରକାରଙ୍କ ବିଭିନ୍ନ ବିକାଶ ସହାୟତାରେ ସମନ୍ୱୟ ରକ୍ଷା କରିଥାଏ ଭାରତକୁ ମିଳିବାକୁ ଥିବା ଏହି ଅର୍ଥ କୋଭିଡ ନାଇଷ୍ଟିନ୍ର ମୁକାବିଲା ଓ ଭବିଷ୍ୟତର ବିଭିନ୍ନ ମହାମାରୀର ମୁକାବିଲା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସ୍ଥାପନ ଲାଗି ଖର୍ଚ୍ଚ କରାଯିବ

ଭାରତରେ ସର୍ବସାଧାରଣ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାକୁ ସୁଦୃଢ଼ କରିବା ପାଇଁ ଏହି ସହାୟତା ରାଶି ଖର୍ଚ୍ଚ କରାଯିବ କୋଭିଡ ନାଇଷ୍ଟିନ୍ରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଏହା ବହୁମାତ୍ରାରେ ସାହାଯ୍ୟ କରିବ

ଗତ କିଛିବର୍ଷଭିତରେ ଭାରତ ଓ ଜାପାନ ମଧ୍ୟରେ ଅର୍ଥନୈତିକ ସହଯୋଗ ମଚ୍ଚଭୁତ ହୋଇ ଏକ ଦୂଢ଼ ଭାଗିଦାରୀ ସମ୍ପର୍କ ସ୍ଥାପିତ ହୋଇଛି

ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି କାରି କରାଯାଇଛି

ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତରେ ପୂର୍ବରୁ ନିଷ୍ପଭି ନେଇସାରିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ପାର୍ଲାମେଣ୍ଟ ଅଧିବେସନ ସମୟରେ ସମସ୍ତ ସୁରକ୍ଷା ନିୟମକାନୁନ୍ର ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ସେଗୁଡ଼ିକ ମଧ୍ୟରେ ଦୁଇସଭାର ସମସ୍ତ ସାଂସଦଙ୍କର ନମ୍ନନା ପରୀକ୍ଷା ଲୋକସଭା ଓ ରାଜ୍ୟସଭାର ବୈଠକରେ ଅଲଗାଅଲଗା ସମୟରେ ବସାଯିବା ଓ ଶାରିରୀକ ଦୂରତା ବଜାୟ ରଖିବା ପ୍ରଭୃତି ଅନ୍ତର୍ଭୁକ୍ତ